ସେହିପରି ପରଦା ତାଙ୍କି ବିନା ଭକ୍ତରେ ପୂଜା କରିବାକୁ ପୂଜା କମିଟିଗୁଡିକୁ ଅନୁରୋଧ କରାଯାଇଛି

କେନ୍ଦ୍ ସରକାରଙ୍କ ପକ୍ଷରୁ ଜିଲ୍ଲାକୁ ପ୍ରଦାନ କରାଯାଉଥିବା ବିଭିନ୍ନ ଅନୁଦାନ ରାଶିର ସୁବିନିଯୋଗ ଉପରେ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଛି

ବିଶେଷକରି ଦକ୍ଷିଣ ଓ ପକ୍ଷିମ ଓଡିଶାରେ ଅଧିକ ଥକ୍ଷା ଅନୁଭ୍ରତ ହେଉଛି